ରେଳବାଇ ବୋର୍ଡ ଚେୟାର୍ମ୍ୟାନ୍ ବିନୋଦ କୁମାର ଯାଦବ କହିଛନ୍ତି ରେଳବାଇ ଦେଶର ଯାତ୍ରୀମାନଙ୍କର ଚାହିଦା ଓ ବିଭିନ୍ନ ଅଅଳର ଓଏଟିଂ ଲିଷ୍ ଉପରେ ନଜର ରଖିଛି

ହୋମଗାର୍ଡ ଜଣଙ୍କ ବାଲିମେଳା ଥାନାର ମନବାସୀ ମହାରଶା ବୋଲି କଶାପଡିଛି ତାଙ୍କୁ ଗତକାଲି ଗୁରୁତର ଅବସ୍ଥାରେ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

ଏହି ସମୟରେ ଦୁର୍ବୃଭମାନେ ହୋମଗାର୍ଡ ବନବାସୀ ମହାରଣାଙ୍କୁ ଘେରିଯାଇ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ ଏହାପରେ ବନବାସୀ ମହାରଣାଙ୍କୁ ଗୁରୁତର ଅବସ୍ଚାରେ ମାଥିଲି ଡାକ୍ତରଖାନାରେ ଭର୍ତି କରାଯାଇଥିଲା